କୋଲକାତାରେ ଆଜି ଅପରାହ୍ନରେ ବିଜେପି ରାଜ୍ୟ ଶାଖା ଦ୍ୱାରା ଆୟୋଜିତ ଏକ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏହି ଆଇନ ନାଗରିକତା ନେବା ପାଇଁ ନୁହେଁ ବରଂ ଦେବା ପାଇଁ ଉଦ୍ଦିଷ୍ଟ ଶ୍ରୀ ଶାହା ସ୍ୱଷ୍ଟ କରିଛନ୍ତି ଯେ ବିରୋଧୀ ଦଳ ଗ୍ରଡିକର ଲଗାତାର ବିରୋଧ ସତ୍ତ୍ୱେ ପଡୋଶୀ ରାଷ୍ଟ୍ରରୁ ବିସ୍ତାପିତ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ ପାଇଁ ସରକାର ବଦ୍ଧପରିକର କେନ୍ଦ୍ରରେ ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କର ବିଭିନ୍ନ ଐତିହାସିକ ନିଷ୍ପଭି ସମ୍ପର୍କରେ ଉଲ୍ଲେଖ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଅଳ୍ପ କିଛି ମାସ ମଧ୍ୟରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରାଯିବ ଏବଂ ଏଥିପାଇଁ ଏକ ଟ୍ରଷ୍ଟବୋର୍ଡ ଗଠିତ ହୋଇସାରିଛି ସବୁ କ୍ଷେତ୍ରରେ କଥିତ ବିଫଳତା ପାଇଁ ସେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଣ୍ଟିମବଙ୍ଗ ସରକାରଙ୍କ ତୀବ୍ର ସମାଲୋଚନା କରିଛନ୍ତି ରାଜ୍ୟରେ ପୌର ନିର୍ବାଚନ କରାଇବା ପାଇଁ ବିଜେପି ରାଜ୍ୟ ଶାଖା ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନର ସେ ଆଜି ଶ୍ରଭାରମ୍ଭ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ କୋଲକାତା ଗସ୍ତ କାଳରେ ପୂର୍ବ ଦିଲ୍ଲୀରେ ସମ୍ପ୍ରତି ଘଟିଯାଇଥିବା ହିଂସାକାଣ୍ଡ ବିରୋଧରେ କଂଗ୍ରେସ ଓ ବାମସାମ୍ମୁଖ୍ୟ ସମେତ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ପୂର୍ବରୁ ଆଜି କୋଲକାତାରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ନୃତନ ଭବନକୁ ଉଦ୍ଘାଟନ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେଉଁମାନେ ଦେଶର ଆଭ୍ୟନ୍ତରୀଣ ଶାନ୍ତିକୁ ଭଙ୍ଗ କରିବାକୁ ପ୍ରୟାସ କରୁଛନ୍ତି କିମ୍ବା ଏହି ଦେଶର ମାଟିରେ ଅନୁପ୍ରବେଶ ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଠିକଣା ଯବାବ ଦିଆଯିବ ଶ୍ରୀ ଶାହା କହିଛନ୍ତି ଭାରତ ଶାନ୍ତି ଚାହେଁ ଏବଂ ନିଜ ଆଡୁ କାହାକୁ ଆକ୍ରମଣ କରିବାକୁ ଚାହେଁନାହିଁ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ସନ୍ତାସବାଦ ପ୍ରତି ଦେଶର ସବୁବେଳେ ଶ୍ଚନ୍ୟ ସହିଷ୍ଣୁତା ନୀତି ରହିଆସିଛି ତେବେ ସର୍ଜିକାଲ ଷ୍ଟ୍ରାଇକ୍ ପରେ ଆଭ୍ୟନ୍ତରୀଣ ସୁରକ୍ଷାର ମୁକାବିଲା କ୍ଷେତ୍ରରେ ଆମେରିକା ଓ ଇସ୍ରାଏଲ ପରେ ସାରା ବିଶ୍ୱ ଭାରତର ଉଦାହରଣ ଦେବା ଆରମ୍ଭ କରିଛି ସନ୍ତାସବାଦର ମୁକାବିଲା ଏବଂ ଦେଶର ସୁରକ୍ଷା ଓ ନିରାପତ୍ତା ବଜାୟ ରଖିବା କ୍ଷେତ୍ରରେ ଏନଏସଜିର ଭୂମିକାକୁ ଶ୍ରୀ ଶାହା ଭୂୟସୀ ପ୍ରଶଂସା କରିଛନ୍ତି ସନ୍ତାସବାଦୀ ଗତିବିଧିର ପରିବର୍ତ୍ତିତ ପୃଷ୍ଣଭୂମିକୁ ଦୃଷ୍ଟିରେ ରଖି ଏହି ସୁରକ୍ଷାବାହିନୀର ପ୍ରଶିକ୍ଷଣ ରଣକୌଶଳ ଓ ଜ୍ଞାନକୌଶଳରେ ପରିବର୍ତ୍ତନ ସପକ୍ଷରେ ଶ୍ରୀ ଶାହା ଯୁକ୍ତି ଉପସ୍ଥାପନ କରିଛନ୍ତି

ବେଟି ବଚାଓ ବେଟି ପଢାଓ ଯୋଜନା ଆଜି ସଫଳତାର ଯେଉଁ ସୋପାନରେ ପହଞ୍ଚପାରିଛି ଏହି ସବୁ ପଦକ୍ଷେପ ତାହାର ଅନ୍ୟତମ କାରଣ ଏବେ ଦେଶରେ ଶିକ୍ଷାର ପ୍ରତିଟି ସ୍ତରରେ ବାଳକମାନଙ୍କ ତୁଳନାରେ ବାଳିକାମାନଙ୍କ ଉପସ୍ଥାନ ଆଶାତୀତ ଭାବେ ବୃଦ୍ଧି ପାଇଛି ମନ୍ତ୍ରୀ କହିଛନ୍ତି ଯୋଗ ଅଲିମ୍ପିୟାଡ ଭଳି ସ୍କୁଲ ସ୍ତରରେ ବାଳିକାମାନଙ୍କ ପାଇଁ ଆତ୍ମରକ୍ଷା ଅଲିମ୍ପିୟାଡ୍ ଆୟୋଜିତ ହେବ ବାଳିକାମାନଙ୍କ ସୁରକ୍ଷା ଓ ନିରାପଭାକୁ ସୁନିଣ୍ଢିତ କରିବା ଉଦ୍ଦେଶ୍ୟରେ ସମସ୍ତ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆତ୍କରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି

ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟାପ୍ତ ପୋଲିସ ବାହିନୀ ମୁତ୍ୟନ କରାଯାଇଛି ଏବଂ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଫେରାଇ ଆଶିବା ଉଦ୍ଦେଶ୍ୟରେ ପୋଲିସ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କାରି ରଖିଛି ସାମାଜିକ ଗଶମାଧ୍ୟମରେ ପ୍ରସାର କରାଯାଉଥିବା ଗୁଜବଗୁଡ଼ିକ ପ୍ରତି ଧ୍ୟାନ ନ ଦେଇ ସେହିସବୁ ପୋଷ୍ଟ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେବା ପାଇଁ ଦିଲ୍ଲୀ ପୋଲିସ ଲୋକମାନଙ୍କୁ ପରାମର୍ଶ ଦେଇଛି ଏନ୍ଏଚଆରସି ଇନ୍ଭେଷ୍ଟିଗେସନ ଜାତୀୟ ମାନବାଧିକାର କମିଶନ ନିଜ ତରଫରୁ ଉତ୍ତରପୂର୍ବ ଦିଲ୍ଲୀ ହିଂସା ମାମଲାର ତଦନ୍ତ ଭାର ହାତକୁ ନେଇ ଏହିସବୁ ଘଟଣା ଯୋଗୁଁ ଘଟିଥିବା ମାନବାଧିକାର ଉଲ୍ଲୁଂଘନ ଅଭିଯୋଗ ଗୁଡିକର ସରକମିନ ତଦନ୍ତ ପାଇଁ ଦୁଇଟି ତଥ୍ୟ ସଂଗ୍ରହକାରୀ ଦଳ ଘଟଣାସ୍ଥଳକୁ ପଠାଇବା ସକାଶେ ଏହାର ଡିଜିଙ୍କୁ ନିର୍ଦ୍ଦେଶ ଦେଇଛି ଏହି ଦୁଇଟି ଦଳ ଉତ୍ତରପୂର୍ବ ଜିଲ୍ଲା ପୋଲିସ କଙ୍କ୍ରୋଲରୁମ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଏହି ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ମଧ୍ୟ ଭେଟିବେ ମଦୁରାଇ ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ତାମିଲନାଡୁର ମଦୁରାଇ ସ୍ଥିତ ମର୍ଯ୍ୟାଦାଜନକ ଏମ୍ସ ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ଏବଂ ଖୁବ୍ ଶୀଘ୍ର ଏହା ଜନସାଧାରଣଙ୍କ ସେବାରେ ଲାଗିବ ସେ ଆଜି ରାମନାଥପ୍ରରମ୍ ଠାରେ ଏକ ନ୍ତନ ମେଡିକାଲ କଲେକର ଭିଉିପ୍ରସ୍ତର ସ୍ଥାପନ ଉତ୍ଧବରେ ଅଧ୍ୟକ୍ଷତା କରିଛନ୍ତି ଡକ୍ଟର ହର୍ଷବର୍ଦ୍ଧନ ଆହୁରି କହିଛନ୍ତି ସମ୍ପୃକ୍ତ କର୍ତ୍ତୃପକ୍ଷ ଏମ୍ସ୍ ନିର୍ମାଣସ୍ଥଳୀ ଗସ୍ତ କରିଛନ୍ତି ଏବଂ ଏହାର ନିର୍ମାଣ କାର୍ଯ୍ୟ ପାଇଁ ଖୁବ୍ ଶୀଘ୍ର ଆର୍ଥକ ସହାୟତା ଘୋଷଣା କରାଯିବ

ସୀତାରମଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣଡିବିଟି ଓ ଜିଏସଟିର ପ୍ରଚଳନକୁ ଦେଶରେ ଆର୍ଥକ ବିପ୍ଲବ ଭାବେ ବିବେଚନା କରାଯାଉଛି

କାରଣ ଏହିସବୁ ପଦକ୍ଷେପକ୍ତ୍ ଏବେ ବୃହତ୍ ସଂସ୍କାର ଭାବେ ଦେଖାଯାଉଛି ସାଧାରଣ ହିସାବ ଅଧିକାରୀମାନଙ୍କ ଭୂମିକାର ଭୟସୀ ପ୍ରଶଂସା କରି ଅର୍ଥମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତି ଭିତ୍ତିକ ସର୍ବସାଧାରଣ ଆର୍ଥକ ପରିଚାଳନା ବ୍ୟବସ୍ଥାକୁ ଭାରତରେ ସେମାନେ ସଶକ୍ତ କରିପାରିଛନ୍ତି

ଲୁମ୍ଡେଙ୍ଗ୍କିରି ଥାନା ସର୍ଦ୍ଦାର ଥାନା ଅଞ୍ଚଳ ଏବଂ ଶିଳଂ ସହରସ୍ଥିତ କ୍ୟାଣ୍ଟନ୍ମେଣ୍ଟ ବିଟ୍ ହାଉସ୍ର ସମ୍ପର୍ଶ୍ଣ ଅଞ୍ଚଳରେ ଏହି ସାନ୍ଧ୍ୟ ଆଇନ ଜାରି କରାଯାଇଛି

ମେଘାଳୟ ମ୍ରଖ୍ୟମନ୍ତ୍ରୀ କନ୍ରାଡ୍ କେ ସାଙ୍ଗ୍ମା ଶାନ୍ତି ଓ ସୌହାର୍ଦ୍ଧ୍ୟ ବଜାୟ ରଖିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି

ପାକିସ୍ତାନରେ ଦୁଇଦିନ ପୂର୍ବରୁ ଦୁଇଜଣଙ୍କ ଠାରେ କରୋନା ଭୂତାଣୁ ଥିବା ପରୀକ୍ଷାର୍ ଜଣାପଡିବା ପରେ ସେହି ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ଆଜି ଏହି ଘୋଷଣା କରିଛି

ଏହାକୁ ଦୃଷ୍ଟିରେ ରଖି କରାଚୀ ଓ ସିନ୍ଧ୍ ଅଞ୍ଚଳ ସମେତ ଇରାନ୍ ସୀମାନ୍ତବର୍ତ୍ତୀ ବେଲୁଚିସ୍ଥାନ ଅଞ୍ଚଳରେ ଥିବା ସ୍କୁଲଗୁଡିକୁ ମଧ୍ୟ ବନ୍ଦ କରିଦିଆଯାଇଛି